ନୂଆଦିଲ୍ଲୀରେ ଅନୁଷ୍ଠିତ ରାଇଜିଂ ଇଣ୍ଡିଆ ସମିଟ୍ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି ଯେ ତାଙ୍କ ସରକାର ମୁଦ୍ରାସ୍କୀତି ହାରକୁ ନିୟନ୍ତ୍ରଣରେ ରଖିଥିବାବେଳେ ୟୁପିଏ ସରକାର ସମୟରେ ଏହା ଅଧିକ ଥିଲା

ଦେଶରେ ବିଦେଶୀ ପୁଞ୍ଜି ବିନିଯୋଗ ପରିମାଣ ସର୍ବୋଚ୍ଚ ସ୍ତରରେ ପହଞ୍ଚଥିବା ବେଳେ ବହୁସଂଖ୍ୟାରେ ଯାନବାହାନ ବିକ୍ରୀ ହେବା ସଡ଼କ ରେଳ ଏବଂ ଗୃହ ନିର୍ମାଣ ତଥା ଅନ୍ୟାନ୍ୟ ଭିଭିଭୂମି ବିକାଶ କାର୍ଯ୍ୟକ୍ରମ ଜୋରସୋର୍ରେ ଚାଲିବା ଏବଂ ଭାରତ ବିଶ୍ୱର ଦ୍ରତତମ ଅର୍ଥନୀତିରେ ପରିଣତ ହୋଇଥିବା ବେଳେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉ ନାହିଁ ବୋଲି କହିବା କିଭଳି ସୟବ ବୋଲି ଶ୍ରୀ ମୋଦି କହିଛନ୍ତି ନୂଆଦିଲ୍ଲୀଠାରେ ଏକ ଘରୋଇ ଟିଭି ଚ୍ୟାନେଲ୍ର ରାଇଜିଂ ଇଣ୍ଡିଆ ସମିଟ୍ କାର୍ଯ୍ୟକ୍ରମ ଅଶଗ୍ରହଣ କରି ଶ୍ୱୀ ମୋଦି ଏହା କହିଚ୍ଚନ୍ତି ପିଏମ୍ ରାଜସ୍ଥାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ଚୁରୁ ଜିଲ୍ଲାରେ ଏକ ଜନସଭାରେ ଉଦ୍ବୋଧନ ଦେବେ

ଇସି ମହାରାଷ୍ଟ୍ର ଭାରତୀୟ ନିର୍ବାଚନ କମିଶନ ଗତକାଲି ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ନିର୍ବାଚନ କମିଶନର ଅଶୋକ ଲାଭାସା ଏବଂ ସୁଶୀଲ ଚନ୍ଦ୍ରା ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅଶ୍ୱିନୀ କୁମାର ଗତକାଲି ମୁମ୍ୟାଇଠାରେ ଏକ ବୈଠକରେ ଯୋଗ ଦେଇଥିଲେ ଭାରତୀୟ ନିର୍ବାଚନ କମିଶନଙ୍କ ଏକ ଟିମ୍ ସଂପ୍ରତି ଦୁଇଦିନିଆ ମହାରାଷ୍ଟ୍ର ଗସ୍ତରେ ଅଛନ୍ତି ଏହି ଦଳ ରାଜ୍ୟ ପ୍ରଶାସନର ବରିଷ୍ଣ ଅଧିକାରୀ ଏବଂ ନିର୍ବାଚନ ଅଧିକାରୀ ତଥା ବିଭିନ୍ନ ରାଜନୈତିକ ଦଳଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ଉପରେ ସେମାନଙ୍କର ମତାମତ ସଂଗ୍ରହ କରିଚ୍ଛନ୍ତି

ବିସ୍ଫୋରଣସ୍ଥଳରୁ କାର୍ର ବିକ୍ଷିପ୍ତ ଭଗ୍ନାଂଶକୁ ଏକତ୍ରିତ କରିବା ପରେ ଏହି ଗାଡ଼ି ଓ ଏହାର ମାଲିକକୁ ଚିହ୍ନଟ କରିବା ତଦନ୍ତ ପ୍ରକ୍ରିୟାରେ ଏକ ଉଲ୍ଲ୍ଖେନୀୟ ସଫଳତା ବୋଲି ଏଜେନ୍ନୀ ପକ୍ଷରୁ ଏକ ବିବୃଭିରେ କୁହାଯାଇଛି ଫୋରେନ୍ସିକ୍ ଏବଂ ଅଟୋମୋବାଇଲ୍ ବିଶେଷଜ୍ଞଙ୍କ ସହାୟତାରେ ଏନ୍ଆଇଏ ତଦନ୍ତକାରୀମାନେ ଏହି ଆକ୍ରମଣ ଘଟଣାରେ ମାରୁତି ଇକୋ ଗାଡ଼ି ବ୍ୟବହାର ହୋଇଥିବା ଜାଣିପାରିଛନ୍ତି

ଭାରତ ପାକିସ୍ତାନ ସୀମାର ପରିସ୍ଥିତି ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା ହୋଇଛି ଅନ୍ୟମାନଙ୍କ ମଧ୍ୟରେ ପାକିସ୍ତାନ ଏବଂ ଆଫଗାନିସ୍ଥାନରେ ଥିବା ଭାରତର ପ୍ରତିରକ୍ଷା ବିଶେଷଜ୍ଞ ଏହି ବୈଠକରେ ଯୋଗ ଦେଇଥିଲେ ଏସ୍ସି ଅଯୋଧ୍ଧା ସୁପ୍ରିମକୋର୍ଟ ଆଜି ରାମ ଜନ୍ମଭୂମି ବାବ୍ରି ମସ୍ଜିଦ୍ କମି ବିବାଦ ମାମଲାର ଶୁଣାଣି କରିବେ ପ୍ରଧାନ ବିଚାରପତି ରଙ୍କନ ଗୋଗୋଇ ଏବଂ ବିଚାରପତି ଏସ୍ଏବୋଗ୍ଡେ ଡିୱାଇ ଚନ୍ଦ୍ରଚୂଡ଼ ଅଶୋକଭୂଷଣ ଏବଂ ଏସ୍ଏ ନଜୀରଙ୍କୁ ନେଇ ଗଠିତ ପାଞ୍ଚଜଣିଆ ସାୟିଧାନିକ ବେଞ୍ ଏହି ମାମଲାର ଶୁଣାଣି କରିବେ ଇତିମଧ୍ୟରେ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ବିବାଦୀୟସ୍ଥଳୀରେ ପୂଜା କରିବାର ମୌଳିକ ଅଧିକାରକୁ ତୂରନ୍ତ କାର୍ଯ୍ୟକାରୀ କରିବା ଆବେଦନ ଉପରେ ତୁରନ୍ତ ଶୁଣାଣି ପାଇଁ ଅନୁରୋଧ କରିଛନ୍ତି ଏହି ମାମଲାର ଶୁଣାଣି ବେଳେ ଉପସ୍ଥିତ ରହିବା ପାଇଁ କୋର୍ଟ ଶ୍ରୀ ସ୍ୱାମୀଙ୍କୁ କହିଛନ୍ତି ଏହି ମାମଲାର ତୁରନ୍ତ ଶୁଣାଣି ପାଇଁ ଆବେଦନ ସମୟରେ ଶ୍ରୀ ସ୍ୱାମୀ କହିଛନ୍ତି ତାଙ୍କ ମାମଲାର ପୃଥକ୍ ଭାବେ ଶୁଣାଣି ହେବା ଆବଶ୍ୟକ ସୁପ୍ରିମକୋର୍ଟଙ୍କ ପକ୍ଷରୁ ପ୍ରକାଶିତ ନୋଟିସ୍ ଅନୁଯାୟୀ ଆଜି ଶୁଣାଶି ସମୟରେ ଏ ସଂପର୍କିତ ସମସ୍ତ ଆବେଦନ ବିଚାରକୁ ନିଆଯିବ

ବାଡ୍ରା କୋର୍ଟ ଦିଲ୍ଲୀର ଏକ ଅଦାଲତ ରବର୍ଟ ବାଡ୍ରାଙ୍କୁ ଜେରା କରିବା ଉପରେ ସ୍ଥଗିତାଦେଶ ଲାଗୁ କରିବାକୁ ମନା କରିଛନ୍ତି ଆଜି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟରେ ହାଜର ହେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଡ୍ରାଙ୍କ କାର୍ଯ୍ୟାଳୟ ଉପରେ ଚଢାଉ ସମୟରେ ଜବତ କରାଯାଇଥିବା ଦସ୍ତାବିଜ୍ ଗୁଡିକର ନକଲ ତାଙ୍କୁ ଦେବା ପାଇଁ ଅଦାଲତ ଇଡିକୁ କହିଛନ୍ତି ମାମଲାର ପରବର୍ତ୍ତୀ ଶୁଣାଶି ପାଇଁ କୋର୍ଟ ଆସନ୍ତାମାସ ଦୁଇତାରିଖକୁ ଦିନଧାର୍ଯ୍ୟ କରିଛନ୍ତି ବାଡ୍ରା ହେଉଛନ୍ତି କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ଏବଂ ସେ ବିଦେଶରେ ଅବୈଧ ସମ୍ପଭି କ୍ରୟ କରିବା ସହ ରାଜସ୍ଥାନର ବିକାନିର୍ରେ ଏକ ଜମି ଦୂର୍ନୀତି ଅଭିଯୋଗରେ ତାଙ୍କ ବିରୁଦ୍ଧରେ ମକଦ୍ଦମା ଚାଲିଛି ଅର୍ଣ୍ଣାଚଳ ପିଆର୍ସି ଅର୍ଭ୍ଣାଚଳ ପ୍ରଦେଶ ସରକାର ବିଭିନ୍ନ ସଂପ୍ରଦାୟ ଭିତ୍ତିକ ସଂଗଠନ ଛାତ୍ର ସଂଗଠନ ଏବଂ ସ୍କେଚ୍ଛାସେବୀ ସଂଗଠନଗୁଡ଼ିକ ସହିତ ଗତ ସନ୍ଧ୍ୟାରେ ସହରର ଆଇନଶୃଙ୍ଖଳା ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି ଏକ ପ୍ରେସ୍ ବିବୃଭିରେ ମୁଖ୍ୟମନ୍ତ୍ରୀ ପେମା ଖାଶ୍ଚୁ ରାଜ୍ୟ ସରକାରଙ୍କର ଅଣ ଅର୍ଣାଚଳୀଙ୍କୁ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପିଆର୍ସି ପ୍ରଦାନ ପ୍ରସଙ୍ଗକୁ ବିଚାରକୁ ନେବାର ଅଭିପ୍ରାୟ ନାହିଁ ଏବଂ ଏ ସଂପର୍କରେ ସରକାରଙ୍କର ଆଭିମ୍ରଖ୍ୟ ସ୍ୱଷ୍ଟ ବୋଲି ବୈଠକରେ କହିଛନ୍ତି ଶୀ ଖାଣ୍ଡ କହିଛନ୍ତି ରାଜଧାନୀରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ଦିଗରେ ସମସ୍ତ ସଂଗଠନ ସରକାରଙ୍କୁ ସହାୟତା କରିବେ ବୋଲି ପ୍ରତିଶ୍ରତି ଦେଇଛନ୍ତି

ହିଂସା ଘଟଣାର କାରଣ କାଣିବା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଶନ ଗଠନ କରାଯାଇଛି ବୋଲି ସେ କହିଛନ୍ତି ଇତିମଧ୍ୟରେ ସହରରେ ଜାରିଥିବା କର୍ଫ୍ୟୁକ୍ ଆଜି ସକାଳୁ ଉଠାଇ ଦିଆଯାଇଛି ପିଏମ୍ ଇସ୍କନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ପୂର୍ବ କେଳାସସ୍ଥିତ ଇସ୍କନଠାରେ ଗୀତା ଆରାଧନା ମହୋହବରେ ଯୋଗଦେବେ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଇସ୍କନ ଭକ୍ତମାନଙ୍କ ଦ୍ୱାରା ପ୍ରସ୍ତୁତ ଭଗବତ ଗୀତାର ଉନ୍ଜୋଚନ କରିବେ

ଏଥିରେ ଭାଗବତ ଗୀତାର ମୌଳିକ ପଦ୍ୟାବଳି ସହିତ ସେଗୁଡ଼ିକର ବ୍ୟାଖ୍ୟା ସନ୍ନିବେଶିତ ହୋଇଛି ଶ୍ରୀ ମୋଦି ଭଗବତଗୀତାର ଗୋଟିଏ ଫର୍ଦ୍ଦ ଓଲଟାଇ ଏହାର ଆନୁଷ୍ଠାନିକ ଉନ୍ଜୋଚନ କରିବେ

ପ୍ରଧାନ ସ୍କିଲ୍ ଓଡ଼ିଶା ଓଡ଼ିଶା ଖୁବ୍ଶୀଘ୍ର ଦେଶର କୌଶଳ ବିକାଶର ମୁଖ୍ୟସ୍ଥଳୀ ଭାବେ ଉଭା ହେବ ବୋଲି କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଭୁବନେଶ୍ୱରଠାରେ ଆୟୋଜିତ ସ୍କିଲ୍ ସାଥୀ ୟୁଥ୍ କନ୍କ୍ଲେଭ୍କୁ ଉଦ୍ଘାଟନ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ଯୁବବର୍ଗଙ୍କ ନିକଟରେ ଜ୍ଞାନ ଦକ୍ଷତା ଏବଂ ସାହସ ଭଳି ଗୁଣ ଥିବାବେଳେ ନୂତନ ଓଡ଼ିଶା ଗଠନରେ ସେମାନେ ମିଳିମିଶି ଯେକୌଣସି ସମସ୍ୟାର ମୁକାବିଲା କରିପାରିବେ